ଏହି କାର୍ଯ୍ୟକ୍ରମରେ ପ୍ରସାରିତ ବିଷୟଗୁଡ଼ିକ ଦୀକ୍ଷା ଆପ୍ରେ ମଧ୍ୟ ଉପଲହ ହେବ

ଏହି ଟ୍ରେନ୍ଗୁଡ଼ିକ ହେଉଛି କେନ୍ଦୁଝରଗଡ କଟକ ଇଛାପୁରମ ବିଶାଖାପାଟଣା ଖରିଆର ରୋଡ଼ ସମ୍ୟଲପୁର କୋରାପୁଟ କଟକ ରାଉରକେଲା କଟକ ବାରିପଦା କଟକ ଏବଂ ବିଜୟଓ୍ୱାଡା ବିଶାଖାପାଟଣା

ନନକାନନ ଅକ୍ଟୋବର ପ୍ରଥମ ସପ୍ତାହରେ ନନକାନନ ପ୍ରାଶୀ ଉଦ୍ୟାନ ଖୋଲାଯିବାକୁ ନିଷ୍ବଭି ନିଆଯାଇଛି କରୋନା ସଂକ୍ରମଣକୁ ଦୂଷ୍ଟିରେ ରଖି ଅନ୍ଲାଇନ୍ରେ ଟିକଟ ବ୍ୟବସ୍ଷା କରାଯିବା ସହ ପର୍ଯ୍ୟଟକଙ୍କ ପାଇଁ ସାମାଜିକ ଦୂରତ୍ୱ ବଜାୟ ମାସ୍କ ପିନ୍ଧିବା ବାଧ୍ଧତାମୂଳକ ହେବ

ଏହି ପରିପ୍ରେକ୍ଷୀରେ ଖୋଦ୍ଧା ରେଳମଣ୍ଡଳ ଦେଇ ଚାଲୁଥିବା ସ୍ୱତନ୍ତ ଟ୍ରେନ୍ର ପ୍ୟାଣ୍ରି କାର୍ଗୁଡ଼ିକୁ ଯାଞ କରାଯାଇଛି